ବିଶ୍ୱ ଅର୍ଥନୀତି ସମ୍ମୁଖୀନ ହେଉଥିବା କଟିଳ ସମସ୍ୟା ଗୁଡ଼ିକର ସମାଧାନ ଖୋଜି ବାହାର କରିବା ପାଇଁ ବିଶ୍ୱ ନେତାମାନଙ୍କ ମଧ୍ୟରେ ଆଲୋଚନା ସକାଶେ ଏଥିରେ ମତପ୍ରକାଶ ପାଇଥିଲା ପ୍ରଥମ ଫୋରମ୍ ବୈଠକ ସିଙ୍ଗାପୁରରେ ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ଫୋରମ୍ ବୈଠକ ବେଜିଂରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ଦୁଇ ବୈଠକରେ ବିଶ୍ୱ ଅର୍ଥନୀତିର ପରିଚାଳନା ବାଣିଜ୍ୟ ଓ ପୁଞ୍ଜିନିବେଶ ବୈଷୟିକ ଜ୍ଞାନ ସହରୀକରଣ ପୁଞ୍ଜିବଜାର ଓ ଜଳବାୟୁ ପରିବର୍ତ୍ତନ ଭଳି ବିଷୟ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ଚଳିତବର୍ଷ ସମଗ୍ର ବିଶ୍ୱ କୋଭିଡ ନାଇଷ୍ଟିନ୍ର ମୁକାବିଲା କରୁଥିବାରୁ ଫୋରମ୍ ବୈଠକରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ ଭବିଷ୍ୟତ କାର୍ଯ୍ୟପନ୍ତା ନିର୍ଦ୍ଧାରଣ କରିବା ଉପରେ ଆଲୋକପାତ କରାଯିବ

ଚଳିତ ବର୍ଷ ରୁଷ ବ୍ରିକ୍କୁ ଶିଖର ବୈଠକର ଆୟୋଜନ କରୁଛି ଶିଖର ବୈଠକ ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ ବିଶ୍ୱ ସ୍ଥିରତା ନିରାପତ୍ତା ସମ୍ଭନ୍ଧୀୟ ତଥ୍ୟର ଆଦାନ ପ୍ରଦାନ ଓ ନୂଆ ପଦ୍ଧତିର ବିକାଶ ବ୍ରିକ୍ ଶିଖର ବୈଠକର ମୁଖ୍ୟ ପ୍ରସଙ୍ଗ ରହିବ ଶିଖର ବୈଠକ ସମୟରେ ବ୍ରିକ୍ ସଦସ୍ୟ ଦେଶ ଗୁଡ଼ିକର ନେତୃବୃନ୍ଦ ସହଯୋଗ ବୃଦ୍ଧି ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ବହୁ ରାଷ୍ଟ୍ରୀୟ ସଂଗଠନ ଗୁଡ଼ିକରେ ସଂସ୍କାର ମଧ୍ୟ ଆଲୋଚନାର ପରିସରକୁ ଆସିବ କୋବିଡ୍ ନାଇଷ୍ଟିନ୍ର ମୁକାବିଲା ସନ୍ତାସବାଦର ଦମନ ପାଇଁ ସହଯୋଗ ବୃଦ୍ଧି ବାଶିଜ୍ୟ ସ୍ୱାସ୍ଥ୍ୟ ଶକ୍ତି ଓ ଜନସମ୍ପର୍କ ଆଦି ପ୍ରସଙ୍ଗ ଉପରେ ମଧ୍ୟ ପୁଙ୍ଗାନୁପୁଙ୍ଖ ଆଲୋଚନା ହେବ ଭାରତ ବ୍ରିକ୍ଟର ଅଧ୍ୟକ୍ଷ ପଦ ଗ୍ରହଣ କରିବ

ଏହି ବୈଠକ ନୁଆଦିଲ୍ଲୀରେ ଅଉୁଷିତ ହେବ ବୈଠକରେ ଜିଏସ୍ଟି ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ କଡାକଡି କରିବା ଉପରେ ଆଲୋଚନା କରାଯିବ ଜିଏସ୍ଟି ଆଇନ୍ରେ ଆବଶ୍ୟକ ଆଇନ୍ଗତ ସଂଶୋଧନ ଆଶିବା ପାଇଁ ଅନ୍ୟାନ୍ୟ ଆଇନ୍ଗତ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ଅଛି ଦେଶବ୍ୟାପୀ ଜିଏସ୍ଟି ମିଥ୍ୟା ଇନ୍ଭଏସ୍ ଜାଲିଆତି ରୋକିବା ପାଇଁ ଅଭିଯାନର ଅଂଶସ୍ୱରୂପ ଏହି ବୈଠକ ଡକାଯାଇଛି

ଫାଇନାନ୍ନ କମିସନ ରିପୋର୍ଟ ପଞ୍ଚଦଶ ଅର୍ଥ କମିସନ ଚେୟାରମ୍ୟାନ୍ ଓ ସଦସ୍ୟବୃନ୍ଦ ପଞ୍ଚଦଶ ଅର୍ଥ କମିସନ ରିପୋର୍ଟ ର ଏକ ନକଲକୁ ପ୍ରଧାନମନ୍ତ୍ରୀଙ୍କୁ ଗତକାଲି ହସ୍ତାନ୍ତର କରିଛନ୍ତି

ଚେୟାରମ୍ୟାନ୍ ଏନ୍କେସିଂହ ଓ କମିସନ ର ସଦସ୍ୟ ଅଜୟ ନାରାୟଣ ଝା ଅନୁପ ସିଂହ ଡକ୍ଟର ଅଶୋକ ଲାହିଡି ଓ ଡକ୍ଟର ରମେଶ ଚାନ୍ଦ ଓ କମିସନ ସଚିବ ଅରବିନ୍ଦ ମେହେଟ୍ଟା ଏହି ରିପୋର୍ଟ ହସ୍ତାନ୍ତର କରିଛନ୍ତି ଆଜି କମିସନ ଅର୍ଥମନ୍ତ୍ରୀଙ୍କୁ ତାଙ୍କର ରିପୋର୍ଟ ଦାଖଲ କରିବେ

ମନ୍ତ୍ରଣାଳୟ କହିଛି କୋଭିଡର ମୁକାବିଲା ପାଇଁ ସରକାରଙ୍କ ନୀତିର ସଠିକ୍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

କୋଭାକ୍ସିନ ଟ୍ରାଏଲ ଭାରତ ବାୟୋଟେକ୍ କୋଭାସ୍କିନ୍ ପ୍ରତିଷେଧକର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବା ବିଷୟରେ ଗତକାଲି ଘୋଷଣା କରିଛି

ଭାରତ ବାୟୋଟେକ୍ ଓ ଆଇସିଏମ୍ଆର୍ ମିଳିତ ଭାବେ କୋଭାସ୍କିନ୍ ପ୍ରତିଷେଧକର ବିକାଶ କରିଛନ୍ତି ଭାତରରେ କୋଭିଡ ନାଇଷ୍ଟିନ୍ ପ୍ରତିଷେଧକର ଏହା ହେଉଛି ସର୍ବବୃହତ୍ ପରୀକ୍ଷଣ କୋଭିଡ କୋଇଣ୍ଟିନ୍ ପ୍ରତିଷେଧକର ସଫଳତାକୁ ଅନ୍ଧ୍ୟାନ କରିବାକୁ ଭାରତର ଏହା ପ୍ରଥମ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏପର୍ଯ୍ୟନ୍ତ ଭାରତରେ ଯେତେ ପ୍ରତିଷେଧକର ପରୀକ୍ଷଣ କରାଯାଇଛି ତାହା ମଧ୍ୟରେ ଏହା ମଧ୍ୟ ସର୍ବବୃହତ୍ ପରୀକ୍ଷଣ

ଏହି ପରୀକ୍ଷଣକୁ ଅଧିକ ଗୋପନୀୟ ରଖାଯିବ ଯେପରି ସ୍ୱେଚ୍ଛାସେବୀ କମ୍ପାନୀ ଓ ଇନ୍ଭେଷ୍ଟିଗ୍ରେଟରମାନେ କାହା ସମ୍ପର୍କରେ କୌଣସି ତଥ୍ୟ କାଶିପାରିବେ ନାହିଁ

କୋଭାକ୍ୱିନ ପ୍ରତିଷେଧକକୁ ଦେଶୀୟ ଜ୍ଞାନ କୌଶଳରେ ଭାରତ ବାୟୋଟକ୍ ଦ୍ୱାରା ବିକଶିତ କରାଯାଇଛି ଭାରତ ବାୟୋଟେକ୍ ଆଇସିଏମ୍ଆର୍ ଓ କତେ ଭୂତାଣୁ ଅଧ୍ୟୟନ ପ୍ରତିଷାନ ସହ ମିଳିତ ଉଦ୍ୟୋଗରେ ପ୍ରତିଷେଧକର ବିକାଶ କରିଛି

ୟୁଏନ୍ଏସ୍ସି ଇଣ୍ଡିଆ ଭାରତ କହିଛି ଜାତିସଂଘ ନିରାପତ୍ତା ପରିଷଦରେ ସଠିକ୍ ପ୍ରତିନିଧ୍ୱତ୍ୱର ଅଭାବ ଯୋଗୁଁ ଏହା ଯେଭଳି ଭାବେ କାର୍ଯ୍ୟ କରିବା ଉଚିତ୍ ତାହା ସମ୍ଭବ ହେଉନାହିଁ କାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମ୍ଭର୍ଭି କହିଛନ୍ତି ଜାତିସଂଘ ଯେଉଁଭଳି ଭାବେ ଏହାର କାର୍ଯ୍ୟ ସମ୍ପାଦନା କରୁଛି ସେଥିରେ ସମସ୍ତ ସଦସ୍ୟ ଦେଶର ମତାମତ ଆଲୋଚନା ମଧ୍ୟକୁ ଆସୁନାହିଁ

ସେ କହିଛନ୍ତି ଜାତିସଂଘ ସାଧାରଣ ପରିଷଦରେ ଦୀର୍ଘ ଏକ ଦଶନ୍ଧି ଧରି କୌଣସି ସଂସ୍କାର ସମ୍ଭବ ହୋଇନାହିଁ କିମ୍ବା ଏ ସଂକ୍ରାନ୍ତରେ ଆଲୋଚନା କରାଯାଇନାହିଁ ସେ କହିଛନ୍ତି ଯେଉଁ ଦେଶମାନେ ଛୋଟ ଓ ମଧ୍ୟମ ରାଷ୍ଟ୍ରଗୁଡ଼ିକ ପାଇଁ ଚିନ୍ତାବ୍ୟକ୍ତ କରୁଛନ୍ତି ସେହି ଦେଶମାନେ ସେମାନଙ୍କୁ ମୌଳିକ ସୁବିଧା ଦେବାରୁ ବଞ୍ଚତ କରୁଛନ୍ତି ସେନସେକ୍ଟ ବମ୍ଘେ ଷ୍ଟକ ବଜାର ସୂଚକାଙ୍କ ଆଜି ସକାଳର କାରବାରରେ ସର୍ବୋଚ୍ଚ ସ୍ତର ଛୁଇଁଥିବାର ଜଣାପଡିଛି କୋଭିଡ ପ୍ରତିଷେଧକ ସମ୍ଭନ୍ଧୀୟ ଖବର ଓ ଆନ୍ତର୍ଜାତିକ ବଜାରରେ ସକାରାତ୍ମକ ସ୍ଥିତି ଯୋଗୁଁ ଷ୍ଟକ ବଜାରରେ ଏଭଳି ଉନ୍ନତି ପରିଲକ୍ଷିତ ହେଉଛି